ପିଏମ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକି ଆକାଶବାଣୀର ମନ୍ କି ବାତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତଥ୍ୟ ଓ ପ୍ରସାରଣ ମନ୍ତ୍ରଶାଳୟ ଆକାଶବାଣୀ ଓ ଦୂରଦର୍ଶନ ନ୍ୟୁଜ୍ର ୟୁ ଟ୍ୟୁବ୍ ଚ୍ୟାନେଲରେ ଏହା ଉପଲହ୍ଧ ହେବ

ହିନ୍ଦୀ ପ୍ରସାରଣ ପରେ ଆକାଶବାଣୀ ସମସ୍ତ ଆଞ୍ଚଳିକ ଭାଷାରେ ଏହାର ପ୍ରସାରଣ କରିବ

ପିଏମ ଗ୍ୱଜରାତ୍ ଭିଜିଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାତ ଗସ୍ତ କରି ଅମୁଲର ଅତ୍ୟାଧୁନିକ ଚକୋଲେଟ କାରଖାନା ସମେତ ଆନନ୍ଦଠାରେ ଏକ ଆଧୁନିକ ଖାଦ୍ୟ ପ୍ରକ୍ରିୟାକରଣ କାରଖାନାକୁ ଉଦ୍ଘାଟନ କରିବେ

ପ୍ରଧାନମନ୍ତ୍ରୀ ଆନନ୍ଦ ଓ ଖତରାଜଠାରେ ଅମ୍ବୁଲ ଉତ୍ପାଦନ କେନ୍ଦ୍ରର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ଓ ପରେ ଲୋକମାନଙ୍କୁ ଉଦ୍ବୋଧନ ଦେବେ ପରେ ସେ ଅଞ୍ଜାର ଗସ୍ତ କରି ମୁଦ୍ରା ଏଲଏନକି ଟର୍ମିନାଲ ଅଞ୍ଜାର ମୁନ୍ଦ୍ରା ପାଇପଲାଇନ ପ୍ରକଳ୍ପ ଓ ପଲାନପୁର ପାଲି ବାଡମେର ପାଇପ ଲାଇନ ପ୍ରକଳ୍ପକୁ ଉଦ୍ଘାଟନ କରିବେ ଶ୍ରୀ ମୋଦି ରାଜକୋଟ ଗସ୍ତ କରି ମହାତ୍ମାଗାନ୍ଧି ସଂଗ୍ରହାଳୟକୁ ଉଦ୍ଘାଟନ କରିବେ

ଅହଞ୍ଚନ୍ତାବାଦରୁ ମିଳିଥିବା ସରକାରୀ ସୂଚନା ଅନୁଯାୟୀ ପ୍ରତିନିଧିମାନେ ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିର ଏବଂ ଅହନ୍ମଦାବାଦର ସାବରମତୀ ଆଶ୍ରମ ସମେତ ଗାନ୍ଧିକୀଙ୍କ ଜୀବନୀ ସହିତ ସଂପର୍କ ଥିବା ବିଭିନ୍ନ ସ୍ଥଳୀ ପରିଦର୍ଶନ କରିବେ ଉଜ୍ବେକିସ୍ଥାନ ଆଫଗାନିସ୍ଥାନ ବାଂଲାଦେଶ ଭୁଟାନ୍ ବୋଲିଭିୟା କାମ୍ବୋଡ଼ିଆ ଇଥିଓପିଆ ଚାଡ୍ କେନିଆ ଘାନା ମରକ୍କୋ ଦକ୍ଷିଣ ସୁଦାନ ଶ୍ରୀଲଙ୍କା କୋର୍ଡାନ୍ ସିଙ୍ଗାପୁର ଓ ଭିଏତ୍ନାମ ଭଳି ଦେଶର ପ୍ରତିନିଧିମାନେ ଏଥିରେ ସାମିଲ ଅଛନ୍ତି

ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ ପିସିବି ଆସେମ୍ବି ଲୋଡର ଅନ୍ଲୋଡ ଏବଂ ମଦର୍ବୋର୍ଡ କୋଟିଂ ମେସିନ୍କୁ ଅର୍ଥମନ୍ତ୍ରଣାଳୟ ବହିଃଶୁଳ୍କ ପରିଧିରୁ ମୁକ୍ତ କରିଛନ୍ତି

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସାଲିନ୍ କାବ୍ରା ଶ୍ରୀନଗରଠାରେ କହିଛନ୍ତି ପ୍ରଥମ ପର୍ଯ୍ୟାୟ ପାଇଁ ମନୋନୟନ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମନୋନୟନପତ୍ର ଦାଖଲ ପ୍ରକ୍ରି ଜାରି ରହିଛି ଏବଂ ଆସନ୍ତାକାଲି ଏହା ଶେଷ ହେବ

ସେମାନଙ୍କ ମଧ୍ୟରୁ ଚାରିଜଣଙ୍କ ପାଇଁ ପୁରସ୍କାର ଘୋଷଣା କରାଯାଇଥିଲା

ଏହି ଜ୍ଞାନକୁମ୍ଭର ଲୋଗୋ ଉନ୍କୋଚନ କରି ରାଜ୍ୟ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ପତ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର ଉଦ୍ଘାଟନ କରିବେ ପତଞ୍ଚଳୀ ଯୋଗପୀଠରେ ଅନୁଷ୍ଠିତ ହେବାକୁଥିବା ଏହି ସମ୍ମିଳନୀରେ ସମସ୍ତ ରାଜ୍ୟର ବିଶିଷ୍ଟ ଶିକ୍ଷାବିତ୍ ଏବଂ ଶିକ୍ଷାମନ୍ତ୍ରୀମାନେ ଯୋଗ ଦେଇ ଉଚ୍ଚତର ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଆବଶ୍ୟକ ପନ୍ତା ଉପରେ ନିଜନିଜର ମତାମତ ରଖିବେ

କାରଣ ଏଥିପାଇଁ ସହମତି ପ୍ରକାଶ ପାଇନାହିଁ ସେ କହିଛନ୍ତି ପାକିସ୍ତାନ କେବଳ ସନ୍ତାସବାଦୀଙ୍କ ପାଇଁ ନିରାପଦ ଭୂମି ସୃଷ୍ଟି କରୁନାହିଁ ଏଥିପାଇଁ ସେ ଦେଶ ଏହି କୁକର୍ମକୁ ଘଣ୍ଟ ଘୋଡ଼ାଇବା ପାଇଁ ଉଦ୍ୟମ କରିଚାଲିଛି

ତାକୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଅନୁମତି ଦିଆଯାଉଛି ଏବଂ ଭାରତକୁ ଖୋଲାଖୋଲି ଭାବେ ଧମକ ଦେବାକୁ ମଧ୍ୟ ଅନୁମତି ମିଳୁଛି ସେ କହିଛନ୍ତି ସନ୍ତ୍ରାସବାଦୀଙ୍କ ନାମରେ ପାକିସ୍ତାନ ଡାକଟିକେଟ ଉନ୍କୋଚନ କର୍ୁଛି ମନ୍ତ୍ରୀ କହିଛନ୍ତି ପାକିସ୍ତାନ ହତ୍ୟାକାରୀଙ୍କୁ ମହିମାମଣ୍ଡିତ କରୁଥିବାବେଳେ ନିରୀହ ଜନତାର ରକ୍ତକୁ ଚିହ୍ନିବାରେ ହେଳା କରୁଛି ମନ୍ତ୍ରୀ କହିଛନ୍ତି ଭାରତ ପାକିସ୍ତାନ ସହିତ ସବୁ ସମୟରେ କଥାବାର୍ତ୍ତା ପାଇଁ ଆଗହୀ ଥିବାବେଳେ ଇସ୍ଲାମାବାଦ ସନ୍ତାସବାଦୀମାନଙ୍କୁ ଭାରତକୁ ପଠାଇବା ବନ୍ଦ କରିନାହିଁ ସେ କହିଛନ୍ତି କଥାବାର୍ତ୍ତା ପ୍ରକ୍ରିୟାକୁ ଭାରତ ବନ୍ଦ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ସଂପ୍ରର୍ଣ୍ଣ ଭିଭିହୀନ ସେ କହିଛନ୍ତି କେବଳ କଥାବାର୍ତ୍ତା ହେଉଛି ଯେକୌଣସି ଜଟିଳ ବିବାଦର ସମାଧାନ ପାଇଁ ଏକମାତ୍ର ଉଚିତ ମାର୍ଗ ବୋଲି ଭାରତ ବିଶ୍ୱାସ କରେ ଏବଂ ପାକିସ୍ତାନ ସହିତ ଅନେକଥର ଆଲୋଚନା ଆରମ୍ଭ ହୋଇଛି ଏପରିକି ଏବେ ପାକିସ୍ତାନରେ ନୂଆ ସରକାର କ୍ଷମତାକୁ ଆସିବାପରେ ପ୍ରଧାନମନ୍ତ୍ରୀ ଇମାନ ଖାଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦିଙ୍କ ପତ୍ନ ଲେଖି ନ୍ୟୁୟର୍କଠାରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କଥାବାର୍ତ୍ତା ପାଇଁ କରିଥିବା ଅନୁରୋଧକୁ ଭାରତ ଗ୍ରହଣ କରିଥିଲା

ଏଭଳି କାଣ୍ଡ କଥାବାର୍ତ୍ତା ପାଇଁ ଇସାରା ଦେଉଛି କି ବୋଲି ସେ ପ୍ରଶ୍ନ କରିଛନ୍ତି

ପାଲୁ ସହରର ଶହଶହ ଲୋକ ଏବେ ବି ନିଖୋଜ ଥିବା ବେଳେ ଘରଗୁଡ଼ିକର ଭଗ୍ନାଂବଶେଷ ଭିତରେ କିଛିଲୋକ ଫସିରହିଥିବା ଅନୁମାନ କରାଯାଉଛି ହସ୍କିଟାଲ୍ର ପ୍ରଭୁତ କ୍ଷତି ଘଟିବା ଯୋଗୁଁ ଆହତମାନଙ୍କୁ ତମ୍ଭୁତଳେ ଚିକିତ୍ସା କରାଯାଉଥିବା ସହରର ରାସ୍ତାକଡ଼ରେ ମୃତଦେହଗୁଡ଼ିକ ପଡ଼ିରହିଛି ସହର ବାହାରେ ମୃତାହତଙ୍କ ସଂପର୍କରେ ଏପର୍ଯ୍ୟନ୍ତ ସଠିକ୍ ସୂଚନା ମିଳିପାରି ନାହିଁ ଦେଶର ସେନା ରାଜଧାନୀ ଜାକର୍ତ୍ତାରୁ ମାଲ୍ବାହୀ ବିମାନ ଯୋଗେ ରିଲିଫ୍ ସମାଗ୍ରୀ ପଠାଇବା ଆରମ୍ଭ କରିଛି

ପୁଣେର ଏହି ଖେଳାଳି ଫାଇନାଲ୍ରେ ପାକିସ୍ତାନର ହମ୍ଜା ଖାନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି

ଶିଖର ଧାଓ୍ୱନଙ୍କୁ ଦଳରୁ ବାଦ୍ ଦିଆଯାଇଥିବା ବେଳେ ପ୍ରଥମଶ୍ରେଣୀ ମ୍ୟାଚ୍ରେ ଉତ୍ତମ ପ୍ରଦର୍ଶନ କରିଥିବା ମୟଙ୍କ ଅଗ୍ରୱାଲ ଓ ମହମ୍ମଦ ସିରାଜଙ୍କୁ ଏଥିରେ ନିଆଯାଇଛି